ପିଏମ୍ ଏନ୍ସିସି ରାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶାନ୍ତିର ଦୂଢ଼ ସମର୍ଥକ କିନ୍ତୁ ଜାତୀୟ ନିରାପଭାକୁ ନିଶ୍ଚିତ କରିବା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ଏହା କେବେ ପଶ୍ଚାତପଦ ହେବ ନାହିଁ ଶ୍ରୀ ମୋଦି କହିଛନ୍ତି ଭାରତୀୟ ସେନା ବାହିନୀ ଦେଶର ଶତ୍ରମାନଙ୍କୁ ଠିକଣା ଯବାବ ଦେଉଛି ଚଳିତ ବର୍ଷର ନ୍ୟାସନାଲ୍ କ୍ୟାଡେଟ୍ କ୍ରଭସ୍ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ୍ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଗତ ଚାରି ବର୍ଷ ଭିତରେ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍କଭିମାନ ନିଆଯାଇଛି ତ୍ରିମୁଖୀ ପରମାଣୁ ବ୍ୟବସ୍ଥାର ବିକାଶ କରିବାରେ ଭାରତ ଏବେ ବିଶ୍ୱର କିଛି ପ୍ରମୁଖ ଦେଶ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତି ଯେତେବେଳେ ଦେଶ ନିରାପଦ ରହିବ ସେତେବେଳେ ହିଁ ଦେଶର ଯୁବପିଢ଼ି ସେମାନଙ୍କର ସ୍ୱପ୍ନ ସାକାର କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତିର ନବ ଭାରତରେ ଆଦୌ ସ୍ଥାନ ନାହିଁ ସେ କହିଛନ୍ତି ଯେଉଁମାନେ ଦୁର୍ନୀତି ସହ ଲିପ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ ଏନ୍ସିସି କ୍ୟାଡେଟସ୍ମାନଙ୍କୁ ସମସ୍ତ ପ୍ରକାରର ନକରାତ୍ମକ ଚିନ୍ତା ଧାରାରୁ ନିବୃତ ରହି ସ୍ୱୟଂ ଓ ଦେଶ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କୁ ସୁଯୋଗ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ଯାହା ଫଳରେ ସେମାନେ ଅଧିକରୁ ଅଧିକ ସଂଖ୍ୟାରେ କର୍ମ କ୍ଷେତ୍ରରେ ଯୋଗ ଦେଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନେ ଏବେ ଲଢୁଆ ପାଇଲଟ ଭାବେ ଭାରତୀୟ ବିମାନ ବାହିନୀରେ ଯୋଗ ଦେଉଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ସେ ଯୁବ ପିଢ଼ିକୁ ଆହ୍ୱାନ ଦେଇଛନ୍ତି ପିଏମ୍ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିବେ

ଏହା ଏକ ବିଶେଷଧରଣର ଆଲୋଚନା କାର୍ଯ୍ୟକ୍ରମହେବ ଯେଉଁଥିରେ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ପରୀକ୍ଷା ଓ ତତ୍ସମ୍ବନ୍ଧୀୟ ଚାପ ଉପରେ ଆଲୋଚନା କରିବେ ପ୍ରଥମଥର ପାଇଁ ସମଗ୍ର ଦେଶରୁ ଓ ବିଦେଶରେ ଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କ ମଧ୍ୟରେ ରୁଷ୍ ନାଇଜେରିଆ ଇରାନ ନେପାଳ ଦୋହା କୁଏତ୍ ସାଉଦି ଆରବ ଓ ସିଙ୍ଗାପୁରର ଭାରତୀୟ ଛାତ୍ରମାନେ ରହିଛନ୍ତି ଆକାଶବାଣୀରେ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରାଯିବ ଦୂରଦର୍ଶନ ମଧ୍ୟ ଏହାର ସିଧା ପ୍ରସାରଣ କରିବ ସମସ୍ତ ସରକାରୀ ଓ ସିବିଏସ୍ସି ସ୍କଲ୍ ତଥା ଉଚ୍ଚଶିକ୍ଷାନୁଷ୍ଠାନ ଓ କଲେଜରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ପଞ୍ଜାବ କେଶରୀ ଲାଲା ରାଜପଥ ରାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଲାଲା ରାଜପଥ ରାୟ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲେ ଓ ସାମ୍ବାଦିକ ସଂସ୍କାର ଏବଂ ଦେଶୀୟ ଶିଳ୍ପଗୁଡ଼ିକୁ ଉତ୍କାହିତ କରିଥିଲେ ଉପରାଷ୍ଟ୍ରପତି ଏକ ଟ୍ୱିଟ୍ କରି କହିଛନ୍ତି ଲାଲା ରାଜପଥ ରାୟଙ୍କ ଦେଶଭକ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣୀତ କରୁଛି

ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରେ ବେଆଇନ୍ ଘୋଷିତ ସଂଗଠନ ଏନ୍ଡିଏଫ୍ବି ର ମୁଖ୍ୟ ରଞ୍ଜନ ଦୈମାରି ଅଛି

ଘୋଷଣା କରାଯିବ

ସେ କହିଛନ୍ତି ଶିକ୍ଷା ହେଉଛି ମଣିଷର ସବୁଠାରୁ ମୂଲ୍ୟବାନ ସମ୍ପଦ ଓ ଅନ୍ୟମାନଙ୍କୁ ଦେବା ପାଇଁ ଏକ ଅମ୍ବଲ୍ୟ ଉପହାର

ସଠିକ୍ ଖାଦ୍ୟ ସେବନ କରିବା ପାଇଁ ଲୋକକ୍ ସଚେତନ କରାଇବାକୁ ଏହା ପାଳନ କରାଯାଉଥିଲା

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ପ୍ରସାର କରାଯିବ ବୋଲି ଏହାର ଉଦ୍ଦେଶ୍ୟ ଥିଲା ଆସନ୍ତାକାଲି ନୂଆଦିଲ୍ଲୀରେ ଏହାର ଗ୍ରାଣ୍ଡ ଫିନାଲେ ଆୟୋଜନ କରାଯାଇ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ ରବିଶଙ୍କର କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଅଯୋଧ୍ୟା ମାମଲାର ଶୀଘ୍ର ଫଇସଲା କରିବାକୁ ସେ ସୁପ୍ରିମ୍କୋର୍ଟଙ୍କୁ ଅନୁରୋଧ କରିଛନ୍ତି ପାଟନାଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଅଯୋଧ୍ୟାରେ ଏକ ବିଶାଳ ରାମମନ୍ଦିର ନିର୍ମାଣ ହେବାକୁ ଦେଶର ଅଧିକାଂଶ ଲୋକ ଚାହାନ୍ତି ଏବଂ ସୁପ୍ରିମ୍କୋର୍ଟରେ ଏହି ମାମଲାର ଶୀଘ୍ର ଫଇସଲା ହେବାକୁ ଲୋକମାନେ ଚାହୁଁଛନ୍ତି ମନ୍ତ୍ରୀ କହିଛନ୍ତି ସରକାର ଓ ଶାସକ ଦଳ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସାଧ୍ଯିଧାନିକ ନିୟମର ଅନୁସରଣ କରାଯିବା ଉଚିତ୍ ବୋଲି କହି ଆସୁଛନ୍ତି କୁମ୍ଭମେଳା ପ୍ରୟାଗରାଜ କୁୟମେଳାରେ ମହାତ୍ମା ଗାନ୍ଧିଙ୍କ ଜୀବନୀ ମହତ୍କଥା ଏବଂ ତାଙ୍କର ବିଭିନ୍ନ ଫୋଟ ଚିତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି ଏହି ପ୍ରଦର୍ଶନୀରେ ଲୋକମାନଙ୍କର ଉତ୍ତମ ସମାଗମ ଦେଖିବାକୁ ମିଳିବା ସହ ଉଚ୍ଚ ପ୍ରଶଂସିତ ହୋଇଛି

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ଏହା ପଚାରିଛନ୍ତି ଖଣ୍ଡପୀଠ କାର୍ତ୍ତିଙ୍କର ଏକ ଆବେଦନର ଶୁଣାଣି କରୁଥିଲେ କାର୍ତ୍ତି ଆସନ୍ତା ମାସରେ ୟୁରୋପ ଯାତ୍ରା କରିବାକୁ ଅନୁମତି ଲୋଡ଼ି ଆବେଦନ କରିଥିଲେ କାର୍ତ୍ତିଙ୍କ ବିରୁଦ୍ଧରେ ଅପରାଧ ମାମଲା ରୁଜୁ କରାଯାଇଥିଲା ଓ ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ନୋରେଟ୍ ଏହାର ତଦନ୍ତ କରୁଛି

ମତଦାନରେ ସ୍ୱଚ୍ଛତା ପାଇଁ ଇଭିଏମ୍ ସହ ଭିଭି ପ୍ୟାଟ୍ ମେସିନ୍ ବ୍ୟବହାର କରାଯାଇଛି

ଆଇଏନ୍ଏଲ୍ଡି ବିଧାୟକ ହରିଚାନ୍ଦ ମିଧାଙ୍କ ବିୟୋଗ ଯୋଗୁଁ ସେଠାରେ ଉପନିର୍ବାଚନ କରାଯାଇଛି ରାଜସ୍ଥାନର ଅଲଓ୍ୱାର ଜିଲ୍ଲା ସ୍ଥିତ ରାମଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ ଶେଷ ହୋଇଛି

ପାକ୍ ଡିଲିଗେସନ୍ ଇଣ୍ଡସ୍ ଜାମ୍ମୁ କାଶ୍ମୀରରେ ଚେନାବ୍ ନଦୀ ଅବବାହିକା ପରିଦର୍ଶନ କରିବାକୁ ଏକ ପାକିସ୍ତାନୀ ପ୍ରତିନିଧି ମଣ୍ଡଳ ଜାଞ୍ଚୁରେ ଆସି ପହଞ୍ଚିଛନ୍ତି ଜାଞ୍ଚୁରେ ପହଞ୍ଚିବା ପରେ ସେହି ପ୍ରତିନିଧି ମଣ୍ଡଳ କିସ୍ତ୍ୱାର୍ଡ଼ ଅଭିମୁଖେ ଯାତ୍ରା କରିଛନ୍ତି ସେଠାରେ ସେମାନେ ରାତ୍ରି ଯାପନ କରିବେ ଓ ଆସନ୍ତାକାଲି ପାକୁଲ ଡୁଲ୍ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ପରିଦର୍ଶନ କରିବେ

ସିନ୍ଧୁ ଜଳ ରାଜିନାମା ଅନୁସାରେ ଏହି ପରିଦର୍ଶନ ବାଧ୍ୟତାମୂଳକ ହୋଇଛି ପାକିସ୍ତାନୀ ପ୍ରତିନିଧି ଦଳର ନେତୃତ୍ୱ ପାକିସ୍ତାନର ସିନ୍ଧୁ କମିଶନର ସଏଦ୍ ମହମ୍ମଦ ମେହର ଅଲ୍ଲି ଶାହା ନେଉଥିବା ବେଳେ ଭାରତୀୟ ସିନ୍ଧୁ କମିଶନର ପ୍ରଦୀପ କୁମାର ସକ୍ସେନା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ